ମ୍ୟାଚ୍ ଦେଖିବାପାଇଁ କଳିଙ୍ଗ ଷ୍ଟାଡିୟମ୍ରେ ସଚିନ୍

ପାଶିପାଗ ବିଭାଗର ପୂର୍ବାନୁମାନ କାଲି ମଧ୍ଧ ବର୍ଷିବ

ଏହାଛଡ଼ା ପ୍ରଧାନମନ୍ତୀ ଶ୍ରୀ ମୋଦି ଉକ୍କଳ ବିଶ୍ୱବିଦ୍ୟାଳୟଠାରେ ପାଇକ ବିଦ୍ରୋହର ସ୍ଦୁତିରେ ଏକ ଡାକ ଟିକଟ ଓ ମୁଦ୍ରା ଉନ୍କୋଚନ କରିବା ସହ ଚେୟାର୍ ଉଦ୍ଘାଟନ କରିବେ

ଆଦିବାସୀମାନଙ୍କ ପ୍ରତି ହେଉଥିବା ଅବହେଳା ଓ ଅଧିକାର ସମ୍ମର୍କରେ ଏଥିରେ ଆଲୋଚନା କରାଯିବ ବୋଲି ମନ୍ତ୍ରୀ ଶ୍ରୀ ଓରାମ୍ କହିଛନ୍ତି

ଆଜି ଫାଇନାଲ୍ରେ ମୁହାଁମୁହି ହେବେ ଟୂର୍ଣ୍ଣାମେକ୍କର ଦୁଇ ଶକ୍ତିଶାଳୀ ଟିମ୍ ନେଦରଲ୍ୟାଣ୍ଡ୍ସ ଓ ବେଲ୍ଜିୟମ୍

ଏହିସବୁ କାର୍ଯ୍ୟକ୍ରମରେ ଫୁଲବାଶୀ ବିଧାୟକ ଡୁଗୁନି କହଁର ଉଉଦୟଗିରି ବିଧାୟକ ଜାକବ୍ ପ୍ରଧାନ ଜିଲ୍ଲାପାଳ ବୂନ୍ଦା ଡି ତଥା ଅନ୍ୟାନ୍ୟ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ

ସମୁଦ୍ର ଅଶାନ୍ତ ରହୁଥିବାରୁ ମହ୍ୟଜୀବୀମାନଙ୍କୁ ଆଜି ଓ ଆସନ୍ତାକାଲି ସମୁଦ୍ର ମଧ୍ଧକୁ ଯିବାକୁ ବାରଣ କରାଯାଇଛି

ସତ୍ୟବାଦୀର କେତେକ ଗ୍ରାମରେ ବଗ ମଡକ ଦେଖ୍ବାକୁ ମିଳିଥିଲା କଙ୍ଗଲ ଓ ପଶୁଚିକିହା ବିଭାଗ ଅଧିକାରୀ ଘଟଶା ସ୍ଚଳରେ ପହଞ୍ ଛନ୍ତି

ଆୟୋଗର ଦୁଇଜଶିଆ ସଦସ୍ୟ ଅନୁଗୁଳ ଜିଲ୍ଲାରେ ଥିବା ଆଦୂତ ଶିଶୁ ଗୃହ ବାଜିରାଉତ ଛାତ୍ରାବାସ ଓ ପ୍ରବେଶନ ହଷ୍ଟେଲ ସମେତ ବିଭିନ୍ନ ସରକାରୀ ଛାତ୍ରାବାସ ବୁଲି ଦେଖି ଛନ୍ତି ଏନ୍ସିପିସିଆର୍ର ସଦସ୍ୟ ରଜନୀକାନ୍ତଙ୍କ ସହ ଓଏସ୍ସିପିଆର୍ର ସଦସ୍ୟ ମନ୍ଦାକିନୀ କର ଆଇନ୍ ଅନୁସାରେ ସବୁ ଶିଶୁ ସୁରକ୍ଷା ଗୃହ କାମ କରୁଛି କି ନାହିଁ ତା'ର ଅନୁଧାନ କରିଛନ୍ତି